ପ୍ରଧାନମନ୍ତ୍ରୀ ଆକି ପୂର୍ବ ଦିଲ୍ଲୀରେ ତାଙ୍କର ପ୍ରଥମ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ଦିଲ୍ଲୀ କ୍ୟାମ୍ପେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ବିଜେପି ଦିଲ୍ଲୀରେ କ୍ଷମତାକୁ ଆସିଲେ ଲୋକମାନଙ୍କୁ ସ୍ୱଚ୍ଛ ପାନୀୟ ଜଳ ଓ ସ୍ୱଚ୍ଛ ବାୟୁ ଯୋଗାଇ ଦେବ କରକରଡୋମା ଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ଆମ୍ ଆଦମୀ ପାର୍ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଦିଲ୍ଲୀରେ କାର୍ଯ୍ୟକାରୀ ହେବାକୁ ଦେଉନାହିଁ ବୋଲି ଶ୍ରୀ ମୋଦୀ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଦିଲ୍ଲୀର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରତି ଅନୁସାରେ ତାଙ୍କ ସରକାର କାର୍ଯ୍ୟ କରିଛନ୍ତି ଓ ସମସ୍ତ ଅନଧିକୃତ କଲୋନୀଗୁଡ଼ିକୁ ନିୟମିତ କରାଯିବ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ନିର୍ବାଚନ ନୃଆ ଦଶନ୍ଧିର ପ୍ରଥମ ନିର୍ବାଚନ ହେବ ଓ ଏହା ଏକବିଂଶ ଶତାବ୍ଦୀର ଭାରତର ଭବିଷ୍ୟତ ଏବଂ ଦେଶର ରାଜଧାନୀର ଭବିଷ୍ୟତ ନିର୍ଦ୍ଧାରଣ କରିବ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ୍ଶୋ ନିର୍ବାଚନ ସଭା ଓ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ରୋଡ୍ ଶୋ' କରିଛନ୍ତି ଓ ମୁଣ୍ଡକାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ସଭାପତି ଜେପି ନଡ୍ରା ଶକୁର ବସ୍ତି ମଡେଲ ଟାଉନ୍ ଓ ଚାନ୍ଦିନୀ ଚୌକରେ ନିର୍ବାଚନ ସଭାମାନ କରୁଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କାଲକାଜିଠାରେ ରୋଡ୍ ଶୋ' କରି ପାର୍ଟି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦ୍ୱାରକାରେ ଏକ ରୋଡ୍ ଶୋ' କରିଛନ୍ତି

ଟାସ୍କଫୋର୍ସ କରୋନା ଭାଇରସ ଦେଶରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ସକାଶେ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି ଏହି ଟାସ୍କଫୋର୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ଼ୀ ଓ ବେସମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପ୍ରରୀ ଅଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କିଶନ ରେଡ଼ୀ କହିଛନ୍ତି ଟାସ୍କଫୋର୍ସର ଆଜି ଏକ ବୈଠକ ବସି ଭ୍ତାଣ୍ର ସଂକ୍ରମଣ ବ୍ୟାପିବାକୃ ରୋକିବା ଦିଗରେ କ'ଣ ପଦକ୍ଷେପ ନିଆଯିବ ସେ ବିଷୟରେ ଆଲୋଚନା ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସଂକ୍ରମିତ ବ୍ୟକ୍ତିଙ୍କର ଅବସ୍ଥା ସ୍ଥିର ରହିଛି ଓ ତାଙ୍କ ଉପରେ ଡାକ୍ତରମାନେ ତୀକ୍ଷ୍କ ନଜର ରଖିଛନ୍ତି ସେହି ବ୍ୟକ୍ତି ଚୀନ୍ରୁ ଫେରିଥିଲେ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜା ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର କସାରଗଡ଼ କିଲ୍ଲାର ସେହି ବ୍ୟକ୍ତି କରୋନା ଭୂତାଣ୍ରରେ ସଂକ୍ରମିତ ହୋଇଥିବା ବିଷୟ ନିର୍ଣ୍ଣିତ କରିଛନ୍ତି ଇତିମଧ୍ୟରେ ତ୍ରିଶୁର ଓ ଆଲାପୁଝାର ଦୁଇ ଜଣ ସଂକ୍ରମିତ ଲୋକଙ୍କର ଅବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ଓ ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି

ଇତିମଧ୍ୟରେ ସଂକ୍ରମଣ ନିଣ୍ଚିତ କରିବାରେ ବିଳମ୍ବକୁ ଏଡେଇବା ପାଇଁ ଆଲାପୁଝା ମେଡିକାଲ କଲେକ ଭୂତାଣୁ ପ୍ରତିଷ୍ଠାନରେ କରୋନା ଭୂତାଣ୍ର ଯାଞ୍ଚ ଆରମ୍ଭ ହୋଇଯାଇଛି

କେନ୍ଦ୍ରୀୟ ଚୀନ୍ର ହ୍ରବେଇ ପ୍ରଦେଶରେ ନବନିର୍ମିତ ଏକହଜାର ଶଯ୍ୟା ବିଶିଷ୍ଟ ହସ୍କିଟାଲକ୍ ଚୀନ୍ ଆର୍ମି ଡାକ୍ତରୀ ଦଳଙ୍କୁ ହସ୍ତାନ୍ତର କରିଦିଆଯାଇଛି ଓ ସେମାନେ ଆକି ସେଠାର୍ ରୋଗୀମାନଙ୍କୁ ନେବେ ଏହାଦ୍ୱାରା ଚୀନର ହସ୍କିଟାଲଗୁଡ଼ିକ ଉପର୍ କିଛି ବୋଝ ଲାଘବ ହେବାର ଆଶା କରାଯାଉଛି

ବେଜିଂରେ ଏକ ମୁଖାତିଆରି କାରଖାନା ପ୍ରତିଷ୍ଠା କରାଯାଇଛି ଯାହା ଶନିବାର ଠାରୁ ତାର କାର୍ଯ୍ୟ ଆରମ୍ଭ କରିଛି

ରାଜ୍ୟସଭା ଆଡଜର୍ଣ୍ଣ ନାଗରିକ ସଂଶୋଧନ ଆଇନ୍ ଏନ୍ପିଆର୍ ଓ ତତ୍ସମ୍ୟନ୍ଧୀୟ ପ୍ରସଙ୍ଗଗ୍ରଡ଼ିକ୍ ନେଇ ବିରୋଧୀ ଦଳ ସଦସ୍ୟମାନଙ୍କ ଦ୍ୱାରା ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ଆଜି ସମଗ୍ର ଦିନ ପାଇଁ ମ୍ବଲତବୀ ରଖାଯାଇଛି

ଉପାଧ୍ୟକ୍ଷ ହରିବଂଶ ଉଭୟସଭାର ମିଳିତ ବୈଠକରେ ରାଷ୍ଟପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସଂକ୍ୱାନ୍ତ ଆଲୋଚନା ଚଳାଇବା ପାଇଁ ବାରମ୍ଘାର ଉଦ୍ୟମ କରିଥିବା ସତ୍ତ୍ୱେ ଏହାର କୌଣସି ଫଳ ମିଳିନଥିଲା ସଭାଗୃହ ନେତା ଥାଓଡଚାନ୍ଦ ଗେହେଲତ ଆଲୋଚନା କରିବାକୁ ଦେବାକୁ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଥିଲେ ମଧ୍ୟ କେହି ତାଙ୍କ କଥାକୁ କର୍ଷପାତ କରିନଥିଲେ ପାର୍ଟିତୁଣ୍ଡ କାରି ରହିବାରୁ ଉପାଧ୍ୟକ୍ଷ ସମଗ୍ର ଦିନ ପାଇଁ ସଭାକୁ ମୁଲତବୀ ରଖିଥିଲେ ପୂର୍ବରୁ ସମାନ ବିଷୟକୁ ନେଇ ସଭାକୁ ତିନି ଥର ମୁଲତବୀ ରଖାଯାଇଥିଲା ରାଜ୍ୟସଭା ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ କହିଛନ୍ତି ନାଗରିକ ସଂଶୋଧନ ଆଇନ୍ ବିର୍ଦ୍ଧରେ ଲୋକମାନେ ଦେଶ ବ୍ୟାପୀ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ଚଳାଉଥିବାରୁ ଏ ପ୍ରସଙ୍ଗ ଉତ୍ସାପନ କରିବାକୁ ଅନୁମତି ଦିଆଯିବା ଉଚିତ୍ ବିରୋଧୀ ଦଳ ସଦସ୍ୟମାନେ ସିଏଏ ଏନ୍ପିଆର୍ ଓ ତତ୍ସମ୍ୟନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ମୁଲତବୀ ନୋଟିସ୍ ଦେଇଥିଲେ କିନ୍ତୁ ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ

ଭିପି ଇଣ୍ଡିଆ ଉପରାଷ୍ଟପତି ଭେଙ୍କୟା ନାଇଡ଼ କହିଛନ୍ତି ଭାରତ ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରିବ ନାହିଁ ସେ କହିଛନ୍ତି ଭାରତର ସ୍ୱରକ୍ଷା ନିରାପତ୍ତା ଓ ସାର୍ବଭୌମତ୍ୱ ସହ ସାଲିସ କରାଯାଇ ପାରିବ ନାହିଁ ନୂଆଦିଲ୍ଲୀରେ କୌଟିଲ୍ୟ ଫେଲୋକ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି କାଶ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପଛରେ ସେହି ଅଞ୍ଚଳର ବିକାଶ କରିବା ମୁଖ୍ୟ କାରଣ ଥିଲା ସେ କହିଛନ୍ତି ଭାରତ କେବେ ବି ପ୍ରଥମେ କୌଣସି ଦେଶ ଉପରେ ଆକ୍ରମଣ କରେ ନାହିଁ ପ୍ରତ୍ୟେକ ଭାରତୀୟଙ୍କ ରକ୍ତରେ ଧର୍ମ ନିରପେକ୍ଷତା ରହିଛି ବୋଲି ଦର୍ଶାଇ ସେ କହିଛନ୍ତି ଭାରତର ଯୁଗ ଯୁଗର ମମଲ୍ୟବୋଧ ଭିତ୍ତିକ ପ୍ରରାତନ ସଭ୍ୟତା ଏହାର ମୁଖ୍ୟ କାରଣ ସେ କହିଛନ୍ତି ଦେଶର ସମସ୍ତ ସଂଖ୍ୟାଲଘୁ ସମ୍ପର୍ଣ୍ଣ ସୁରକ୍ଷିତ ଓ ନିରାପଦ ଏସ୍ସି ସାବରିମାଳା କେରଳର ସାବରିମାଳା ମାନ୍ଦିର ମଧ୍ୟକୁ ମହିଳାମାନଙ୍କ ପ୍ରବେଶ ସମେତ ଦେଶର ଅନ୍ୟାନ୍ୟ ଧାର୍ମିକ ପୀଠ ମଧ୍ୟକୁ ମହିଳାମାନଙ୍କ ପ୍ରବେଶ କ୍ଷେତ୍ରରେ ପକ୍ଷପାତ ସଂକ୍ରାନ୍ତ ମାମଲାଗୁଡ଼ିକର ବିଚାର ପାଇଁ ସୁପ୍ରିମ୍କୋର୍ଟ ଆଲୋଚିତ ହେବାକୁ ଥିବା ପ୍ରଶ୍ନାବଳୀଗୁଡ଼ିକୁ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି

ଖଣ୍ଡପୀଠରେ ବହ୍ର ବରଷ୍ଠ ଓକିଲ ଓ ଏଫ୍ଏସ୍ ନରିମାନଙ୍କ ଭଳି ଆଇନ୍ ବିଶାରଦମାନେ ରହିଛନ୍ତି ସାବରିମାଳା ମାମଲାରେ ଗତବର୍ଷ ନଭେମ୍ବର ମାସରେ କୋର୍ଟ ଦେଇଥିବା ଏକ ରାୟ ମାଧ୍ୟମରେ ଏହାକୁ ଏକ ବୃହତର ଖଣ୍ଡପୀଠଙ୍କ ପାଖକୁ ପଠାଯିବାକ୍ତ ନିଷ୍ପଭି ନେଇଥିଲେ

ସେମାନେ ରାଜ୍ୟରେ ହିଂସାକୁ ଉସକାଉଥିବାର ଅଭିଯୋଗ ରହିଛି ସେ କହିଛନ୍ତି ସଂଗଠନ ସମ୍ଭନ୍ଧରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ତାହା ମଧ୍ୟରେ ସେମାନଙ୍କୁ କେଉଁଠାର୍ ପାଣ୍ଡି ମିଳୁଛି ସେ ବିଷୟରେ ମଧ୍ୟ ତଦାରଖ କରାଯାଇଛି ଶ୍ରୀ ଅବସ୍ଥି କହିଛନ୍ତି ପୁଲିସ୍ ଏ କ୍ଷେତ୍ରରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ସହାୟତା ନେଇଛି ଗତବର୍ଷ ଡିସେମ୍ବର ମାସରେ ଉତ୍ତରପ୍ରଦେଶ ପୁଲିସ୍ ପିଏଫ୍ଆଇ ଉପରେ ନିଷେଧାଜ୍ଞା ଲାଗୁ କରାଯିବାକୁ ଚାହିଁଥିଲା